ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଶି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ପରେ ଶ୍ରୀମତୀ ଷଡ଼ଙ୍ଗୀ ଲିଙ୍ଗରାଜ ମନିର ଦର୍ଶନ କରିଥିଲେ

ଏହି ଅବସରେ ଶ୍ରୀମତୀ ଷଡ଼ଙଗୀ କହିଛନ୍ତି ଯେ ନିଜ ଘରକୁ ଫେରିଥିବାରୁ ମୁଁ ବହୁତ ଉହାହିତ

ପ୍ରଧାନମନ୍ତୀଙ୍କ କାର୍ଯ୍ୟରେ ଉହାହିତ ହୋଇ ରାଜନୀତିକୁ ଆସିଛି ଲୋକଙ୍କ ସହ ଓ ଲୋକଙ୍କ ବିକାଶ ପାଇଁ କାମ କରିବି

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଛି

ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ସଂଘ ପକ୍ଷରୁ କୁହାଯାଇଛି

କର୍ମୀମାନେ ଧାରଣାରେ ଯୋଗଦେଇ ସ୍ଚାନୀୟ ସାଂସଦ ବିଧାୟକ କିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ଡକ୍ଟର ମହତାବଙ୍କ ପ୍ରତିମର୍ତ୍ତି ସ୍ଥାପନ କରିବାକ ଦାବି କରିଛନ୍ତି

ଗତକାଲି ବିଳଧିତ ରାତିରେ ଏକ ମିନିଟ୍ରକ୍ ଜଶେ ଯୁବକକୁ ଧକୁ ଦେବା ଫଳରେ ଘଟଶାସ୍ଚଳରେ ତାଙ୍କର ମୃତ୍ୟୁ ହେବା ସହ ମିନିଟ୍ରକ୍ରେ ବସିଥିବା ଜଶେ ବାଳକର ମୃତ୍ଧୁ ହୋଇଛି